ଏହି ସମୟରେ କଂଗ୍ରେସ ସଦସ୍ୟମାନେ ନିଜନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ ଜଣାଇଥିଲେ କଂଗ୍ରେସ ସଭ୍ୟମାନଙ୍କ ସହ ବିଜେପି ସଦସ୍ମାନେ ଗୋଟିଏ ସ୍ୱର ନିର୍ଯାତନା ପ୍ରସଙ୍ଗରେ ମୁଖ୍ୟମନ୍ତୀଙ୍କ ଇସ୍ତଫା ଦାବି କରି ସରକାରୀ ବିରୋଧୀ ସ୍କୋଗାନ ଦେଇଥିଲେ

କାଲି ଭୋଟ୍ ଗଣତି ଆସନ୍ତାକାଲି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ଆସନ ଲାଗି ହୋଇଥିବା ନିର୍ବାଚନର ଭୋଟ୍ ଗଣତି ହେବ

ବିଭିନ୍ନ ବିଷୟବସ୍କୁ ଏବଂ ପ୍ରସଙ୍ଙ ଉପରେ ଶ୍ରୀ ମୋଦି ଜନସାଧାରଣଙ୍କ ସହିତ ନିକର ମନକଥା ବାଙ୍କିବାପାଇଁ ଆଶା କର୍ବଛନ୍ତି

ଦୁର୍ଘଟଶାରେ ପ୍ରାଣ ହରାଇଥିବା କଣେ ବ୍ୟକ୍ତିଙ୍କ ଆଖି ନଥିବା ଦେଖିବାକୁମିଳିଛି

ଚିତ୍ରକୋଶ୍ଡୋ ଭଳି ଉପାନ୍ତ ଅଞ୍ଞଳର ଲୋକମାନେ ଅନେକ ସୁବିଧାରୁ ବଂଚିତ ହେଉଛନ୍ତି

ବିଏସ୍ଏଫ୍ ପକ୍ଷର୍୍ ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇବାକୁ ଚେଷ୍ଟା କରାଯାଇଥିଲା

ନିଆଁକୁ ଆୟତ୍ତ କରାଯାଇଛି ଗୁରୁତର କର୍ମଚାରୀଙ୍କୁ ନାଲ୍କୋ ମେଡ଼ିକାଲରେ ଚିକିହା ପାଇଁ ଭର୍ତି କରାଯାଇଛି

ପରେ ପ୍ଲାଙ୍ଙ୍କୁ ସିଲ୍ କରାଯାଇ ଅଗ୍ନି ନିରାପତ୍ତା ବ୍ୟବସ୍କା କରାଯାଇଥିଲା

ଏହି ବ୍ୟବସ୍ଥା ଦ୍ୱାରା ବନ୍ଦର ଚିକିସ୍ଠାଳୟରୁ ନିର୍ଗତ ଦଷିତ ବର୍ଜ୍ୟ ଜଳକୁ ଶୋଧନ କରାଯାଇ ପାରିପାର୍ଶ୍ୱିକ ବଗିଚା ଓ ବୃକ୍ଷରେ ବ୍ୟବହାର କରାଯାଇ ପାରିବ ବୋଲି ଶ୍ରୀ ରାୟ କହିଛନ୍ତି

ସେ ବ୍ରାହ୍ବଶୀ ନଦୀକୁ ମାଛ ମାରିବାକୁ ଯାଇ ପାଶିରେ ବୁଡ଼ି ଯାଇଥିଲେ ପୋଲିସ୍ ଘଟଣାସ୍ଥଳରେ ପହଞ୍ ତଦନ୍ତ ଚଳାଇଛି ଅନ୍ୟପକ୍ଷରେ ଭଦ୍ରକ ଗେଲଟୁଆ ଅଞଳର ଜଶେ ବ୍ୟକ୍ତିଙ୍କର ବିଦ୍ୟୁତ୍ ସଂସ୍ୱର୍ଶରେ ଆସି ମୃତ୍ୟୁ ଘଟିଛି